ପ୍ରଥମ ଥରପାଇଁ ରାଜଭବନ ବାହାରେ ଏହି ଶପଥ ଗ୍ରହଶ ସମାରୋହ ଆୟୋଜିତ ହେଉଛି

ତେବେ ନିମନ୍ତିତ ଅତିଥିମାନଙ୍କ ଲାଗି ସ୍ୱତନ୍ତ ପ୍ରବେଶପଥ ରହିବ ଏହି ଶପଥଗ୍ରହଶ ଉହବ ପ୍ରବ୍ରୁ ଆକି ସୁରକ୍ଷା ସମ୍ମର୍କିତ ମକ୍ଡ୍ରିଲ ରିହରସଲ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ପୁଲିସ କମିଶନର ସତ୍ୟକିତ୍ ମହାନ୍ତି କହିଛନ୍ତି

ରଥଯାତ୍ରା ପ୍ରସ୍ତୁତି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ସୁ ପରିଚାଳନା ଲାଗି ପୁଲିସ ମହାନିର୍ଦ୍ଦେଶକ ଡାକ୍ତର ରାଜେଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ଧକ୍ଷତାରେ ଆକି ଭୁବନେଶ୍ୱରଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି

ଏହି ସ୍ତାନଗୁଡ଼ିକ ହେଲା ପାହାଳ ଭୁବନେଶ୍ୱର ବାଟଭୁଆସୁଣୀ ଆଚାର୍ଯ୍ୟବିହାର ଓଭରବ୍ରିକ୍ ସିଦ୍ଧାର୍ଥ ହୋଟେଲ ସମ୍ମୁଖ ଓ ଆଇଗିଣିଆ ଏହିସବୁ ସ୍ଥାନରେ ଗତି ନିୟନ୍ତକ ବ୍ୟବସ୍ଷା ତିଆରି କରାଯିବ ବୋଲି କମିଶନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି